ଦେଶରେ କୋଭିଡ ନାଇକ୍ଷିନ୍ ବ୍ୟାପିବା ଦିନଠାରୁ ଆକିପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ

ତେବେ ଏନେଇ ବିଏମ୍ସି ପକ୍ଷରୁ ଏକ ମାର୍ଗଦର୍ଶିକା କାରି କରାଯାଇଛି ମଲ୍ ମଧ୍ଧରେ ଫୁଡ୍କୋର୍ଟ୍ ଜଳଖିଆ ଆଉଟ୍ଲେଟ୍ ଆଦି ଖୋଲିବାକୁ ବାରଣ କରାଯାଇଛି

ଥର୍ମାଲ୍ ସ୍କ୍ରିନିଂ ପରେ ଗ୍ରାହକଙ୍କୁ ମଲ୍ ମଧ୍ଧରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ

ସ୍ୱର୍ଗତ ତିଲକଙ୍କ ସ୍କୋଗାନ 'ସ୍ୱରାଜ ହେଉଛି ମୋ ଜନ୍କଗତ ଅଧିକାର ଏବଂ ମୁଁ ଏହାକୁ ହାସଲ କରିବି' ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସ୍ୱର୍ଷାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ସ୍ୱରାଷ୍ଟ ମନ୍ତୀ କହିଛନ୍ତି

ଅନ୍ଲାଇନ୍ରେ ଛାତ୍ରଛାତ୍ରୀମାନଙ୍କୁ ଫଳପ୍ରଦ ଭାବେ ଶିକ୍ଷାଦାନ ଯୋଗାଇ ଦେବାପାଇଁ ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ବୋଲି ବିଭାଗୀୟ ମନ୍ତୀ ସମୀର ରଞ୍ଞନ ଦାସ ସୂଚନା ଦେଇଛନ୍ତି

ଚଳିତବର୍ଷ ବିଷୟବସ୍ଠ ରହିଛି ଏକ ସ୍ବସ୍ସ ବିଶ୍ୱ ପାଇଁ ସ୍ତନ୍ୟପାନକୁ ସମର୍ଥନ ପ୍ରଦାନ